ଏବେ ବି ଗତବର୍ଷର ମରୁଡ଼ିଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ମିଳିନାହିଁ ଚାଷୀମାନେ ବଜାର ଦର ମଧ୍ଧ ପାଉନାହାନ୍ତି

ପ୍ରଧାନମନ୍ତୀ ଫସଲ ବୀମା ଯୋଜନାରେ ବ୍ଲକ ବଦଳରେ ପଞାୟତକୁ ୟୁନିଟ୍ କରାଯାଇଛି

ଅନ୍ୟପକ୍ଷରେ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂଦେଓ ଅଭିଯୋଗ କରିଥିଲେ ଯେ ଫସଲ ବୀମା ଯୋଜନାରେ ସରକାର ବିଫଳ ହୋଇଛନ୍ତି

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ଧକ୍ଷତାରେ ଗତକାଲି ଅନୁଷ୍ଟିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ବଭି ନିଆଯାଇଛି ସେଠାରେ ଏକ ବନ୍ଦର ଭିତ୍ତିକ ଶିଳ୍ ପ୍ରତିଷ୍ଠା ପାଇଁ ମଧ୍ଧ ଆଲୋଚନା ହୋଇଛି ଏଥିନିମନ୍ତେ ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ମନ୍ଦିରର ଚାରୋଟି ଦ୍ୱାର ସମେତ ବାଇଶି ପାହାଚ ଭିତରବେତା ଓ ଆନନ୍ଦ ବଜାରରେ ଏହି ଦର ତାଲିକା ଲଗାଯିବ

ସ୍ଆର ମହାସ୍ଆର ନିଯୋଗ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ଏହି ଦର ତାଲିକା ସ୍ଥିରକରିବେ ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଷିତ ବୈଠକରେ ମହାପ୍ରସାଦର ଗୁଶବଉ ରକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଅଶସେବକ ଆନନ୍ଦ ବଜାରରେ ଅବଢ଼ା ବିକି କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ବଉି ନିଆଯାଇଛି

ପୁଲିସ୍ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବସ୍ ଚଳାଚଳ ଚାଲିଛି

ଅନ୍ୟପକ୍ଷରେ ପୁରୀ ଓ ଭୁବନେଶ୍ୱର ମାଲିକଙ୍କ ବସ୍ଗୁଡ଼ିକ ପାଇଁ ପୂଥକ୍ ପୃଥକ୍ ସମୟ ସାରଶୀ ନିର୍ଦ୍ଧାରଶ କରାଯିବା ଉପରେ ସଂଘ ପକ୍ଷର୍ତ ଦାବି କରାଯାଇଛି

ଭାଦ୍ରବ ମାସ ଶୁକ୍ଲପକ୍ଷ ତୃତୀୟା ତିଥିରେ ଏହି ବ୍ରତ ପାଳନ କରାଯାଏ ଏହି ବ୍ରତ ମହେଶ୍ୱର ଏବଂ ଉମାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ

ଆସନ୍ତାକାଲି ପବିତ୍ର ଗଶେଶ ଚତୁର୍ଥୀ